ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି

ଆଜି ଚେନ୍ନାଇଠାରେ ଉପରାଷ୍ଟ୍ରପତି ଏମଭେଙ୍କୟାନାଇଡ୍ରଙ୍କ ଉପରେ ଏକ ପ୍ରସ୍ତକର ଉନ୍ନୋଚନ ସମାରୋହରେ ସେ ଉଦ୍ବୋଧନ ଦେଇଥିଲେ

ଜେ ଆଣ୍ଡ କେ ଆଡମିନ୍ଷ୍ଟ୍ରେସନ ଆସନ୍ତାକାଲି ଇଦ୍ ପର୍ବର ଅବ୍ୟବହିତ ପୂର୍ବରୁ ଜାମ୍ମୁ ଓ କାଶ୍କୀର ପ୍ରଶାସନ ରାଜ୍ୟ ସରକାରୀ କର୍ମଚାରୀ ଓ ସାଧାରଣ ଜନତା ଶାନ୍ତିପୂର୍ଣ୍ଣ ଓ ସଠିକ୍ଭାବେ ଏହି ପର୍ବ ପାଳନ ପାଇଁ ବିଭିନ୍ନ ପଦକ୍ଷେପର ଘୋଷଣା କରିଛନ୍ତି ସରକାର ପର୍ଯ୍ୟାପ୍ତ ପରିମାଣର ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍ ରଖିଛନ୍ତି ସମସ୍ତ କେକ୍ ଦୋକାନ କୁକୁଡା ଓ ମାଂସ ଦୋକାନ ଆଜି ଖୋଲାଯାଇଥିବାବେଳେ ଏହିସବୁ ଦୋକାନ ସମ୍ମୁଖରେ ଲମ୍ବା ଧାଡି ଦେଖିବାକୁ ମିଳିଛି ଭ୍ରାମ୍ୟମାଣ ଯାନ ଯୋଗେ ପନିପରିବା ଏଲ୍ପିକି କୁକୁଡାମାଂସ ଓ ଅଣ୍ଡା ଆଦି ଘରେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ଶ୍ରୀନଗର ସହରରେ ଟ୍ରାଫିକ୍ ବ୍ୟବସ୍ଥା ସୁରୁଖୁରୁରେ ଚାଲିଛି ଏବଂ ନିରବଚ୍ଛିନ୍ନଭାବେ ନିୟନ୍ତ୍ରଣ କରାଯାଉଛି ନିର୍ଦ୍ଧାରିତ ସମୟ ନିର୍ଘେଣ୍ଟ ଅନୁଯାୟୀ ବିମାନ ଚଳାଚଳ ଜାରି ରହିଛି କୋଷାଗାର ଓ ବ୍ୟାଙ୍କଗୁଡିକ କାର୍ଯ୍ୟକ୍ଷମ ହୋଇଥିବାବେଳେ ଏଟିଏମ୍ଗୁଡିକ ମଧ୍ୟ ସ୍ୱାଭାବିକଭାବେ କାର୍ଯ୍ୟ କରୁଛି ଏଟିଏମ୍ ଗୁଡିକରେ ନିୟମିତଭାବେ ନଗଦ ଅର୍ଥ ମହକୁଦ୍ ସୁନିଶ୍ଚିତ କରାଯାଇଛି ଟଙ୍କା ଉଠାଇବା ପାଇଁ ଏଟିଏମ୍ କାଉଣ୍ଟରଗୁଡିକ ସାମ୍ବାରେ ଲମ୍ବାଧାଡି ଦେଖିବାକୁ ମିଳିଛି ସରକାର କର୍ମଚାରୀ ଦିନ ମଜୁରିଆ ଓ ଅସ୍ଥାୟୀ ଶ୍ରମିକମାନଙ୍କର ବେତନ ପୈଠ କରିସାରିଛନ୍ତି ପ୍ରାଥମିକ ମାଧ୍ୟମିକ ଏବଂ ଆଞ୍ଚଳିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଥିବାବେଳେ ସେଠାରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ନିୟୋଜିତ ରଖାଯାଇଛି ପର୍ଯ୍ୟାପ୍ତ ପରିମାଣରେ ଔଷଧପତ୍ର ମଧ୍ୟ ମହକୁଦ୍ ରଖାଯାଇଛି

ଅତ୍ୟାବଶ୍ୟକ ସାମଗ୍ରୀ ଷ୍ଟୋର କେକ୍ ଓ ମିଠାଦୋକାନଗୁଡିକୁ ଲୋକମାନଙ୍କ ଚାହିଦା ପୂର୍ବଣ ନିମନ୍ତେ ଖୋଲାରଖିବା ପାଇଁ ବ୍ୟବସ୍ଥା କରାଯାଇଛି ଜେ ଆଣ୍ଡ କେ ଗଭର୍ଣ୍ଣର ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଇଦ୍ ଉଲ୍ କୁହା ପାଇଁ ରାଜ୍ୟବାସୀଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି ଏହି ପର୍ବ ସାମ୍ପ୍ରଦାୟିକ ସଦ୍ଭାବ ଭାତୃତ୍ୱ ଓ ଏକତାକୁ ମଜବୁତ୍ କରିବା ସହ କାମ୍ମୁ କାଶ୍ମୀରର ଯୁଗ ଯୁଗର ଗୌରବମୟ ବିବିଧତାର ପରମ୍ପରାକୁ ଫେରାଇ ଆଣିବାରେ ସହାୟକ ହେଉ ବୋଲି ସେ ତାଙ୍କ ବାର୍ଭାରେ କହିଛନ୍ତି ସେ ରାଜ୍ୟରେ ଶାନ୍ତି ପ୍ରଗତି ଓ ସମୃଦ୍ଧି ପାଇଁ କାମନା କରିଛନ୍ତି ଗୁଜର୍ସ ସେଲିବ୍ରେସନ ଜାମ୍ମୁ ଏବଂ କାଶ୍ମୀର ଅଞ୍ଚଳର ଶହ ଶହ ଗୁଜର ବକ୍କରଓ୍ୱାଲ ସମ୍ପ୍ରଦାୟର ସଦସ୍ୟମାନେ ଆକି ଜାମ୍ମୁସ୍ଥିତ ବିଜେପି ମୁଖ୍ୟାଳୟ ନିକଟରେ ଆନନ୍ଦଉଲ୍ଲାସ ମଧ୍ୟରେ ନୂତ୍ୟସଙ୍ଗୀତ ପରିବେଷଣ ସହ ମିଷ୍ଟାନ୍ନ ବଣ୍ଜନ କରିଛନ୍ତି ରାଜ୍ୟ ବିଜେପି ତଫସିଲଭୁକ୍ତ ଉପଜାତି ମୋର୍ଚ୍ଚା ସଭାପତି ଚୌଧୁରୀ ହାରୁନ୍ ଏହି ସମାବେଶର ନେତୃତ୍ୱ ନେଇଥିଲେ ଗୁଜର ବକୁରୱାଲମାନେ ଆକାଶବାଣୀ ଜାମ୍ମୁର ସମ୍ଭାଦଦାତାଙ୍କ ସହ କଥାବାର୍ତ୍ତା ସମୟରେ କହିଛନ୍ତି ଦୀର୍ଘ ଦଶନ୍ଧିର ଗୁଲାମୀ ଓ ଦାସତ୍ୱର ଶିକୁଳିରୁ ଏବେ ସେମାନେ ମୁକ୍ତ ହୋଇପାରିଛନ୍ତି ଏହି ସମ୍ପ୍ରଦାୟର ବିକାଶ ଓ ପ୍ରଗତିପାଇଁ ଦ୍ୱାରା ଉନ୍ମକ୍ତ କରିବା ପାଇଁ ଏଭଳି ସାହସିକ ପଦକ୍ଷେପ ନେଇଥିବାରୁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଇଛନ୍ତି

ସମସ୍ତ ଉପାୟୁକ୍ତ ନିକର ନୋଡାଲ ଅଧିକାରୀଙ୍କୁ ମନୋନୀତ କରିଛନ୍ତି

ହଜ୍ଯାତ୍ରୀଙ୍କ ସୁବିଧା ପାଇଁ ବିମାନ ବନ୍ଦର ଏବଂ ହଜ୍ ହାଉସ୍ରେ ବିଶେଷକ ହେଲ୍ସଲାଇନ ଡେସ୍କର ବ୍ୟବସ୍ଥା କରାଯିବ ହଜଯାତ୍ରୀ ଏବଂ ସାଧାରଣ ଜନତାଙ୍କ ସୁବିଧା ପାଇଁ କାର୍ଯ୍ୟ କରିବା ଲାଗି ସବୁ ମହତ୍ୱପୂର୍ଣ୍ଣ ସ୍ଥାନମାନଙ୍କର ମାଜିଷ୍ଟ୍ରେଟ ଉପସ୍ଥିତ ରହିବେ

ରେଳବାଇ କର୍ତ୍ତୃପକ୍ଷ ଆକାଶବାଣୀକୁ କହିଛନ୍ତି ସେଠାରେ ଅଟକି ରହିଥିବା ଯାତ୍ରୀମାନଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇଥିଲା ସେମାନେ ଆହୁରି କହିଛନ୍ତି ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ସମସ୍ତ ଟ୍ରେନରେ ଅତିରିକ୍ତ ବଗି ଖଞ୍ଜାଯାଇଥିଲା

ଜଳସ୍ତର ଧୀରେ ଧୀରେ ହ୍ରାସ ଘଟୁଛି ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି

ଅମିତ ଶାହା କର୍ଣ୍ଣାଟକ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କର୍ଷ୍ଣାଟକର ବନ୍ୟାପ୍ରଭାବିତ ବେଲାଗାଭି ପରିଦର୍ଶନ କରିଛନ୍ତି କର୍ଷାଟକ ମୁଖ୍ୟମନ୍ତ୍ରୀ ବିଏସ ୟଦୁରପ୍ପା ଶ୍ରୀ ଶାହାଙ୍କ ସହିତ ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଧିକାରୀମାନଙ୍କ ସହିତ ମଧ୍ୟ ବିଚାର ଆଲୋଚନା କରିବେ ଆମ ସମ୍ଭାଦଦାତା ଜଣାଇଛନ୍ତି ବେଲାଗାଭି ଅଞ୍ଚଳରେ ବର୍ଷାର ପରିମାଣ ହ୍ରାସ ପାଇଥିଲେ ମଧ୍ୟ ବିଭିନ୍ନ ନଦୀବନ୍ଧରୁ ନିଷ୍କାସିତ କଳ ଦ୍ୱାରା ଅନେକ ଅଞ୍ଚଳ ଜଳମଗୁ ହୋଇଛି

କେରଳ ରେନ୍ ବନ୍ୟା ପ୍ରଭାବିତ କେରଳରେ ବର୍ଷା ସାମାନ୍ୟ ହ୍ରାସ ପାଇଥିବାବେଳ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ କୋରଦାର ହୋଇଛି

ରାହୁଲ ୱାଏନାଡ୍ ଫ୍ଲଡ କଂଗ୍ରେସ ନେତା ରାହୂଲ ଗାନ୍ଧୀ ତାଙ୍କ ସଂସଦୀୟ କ୍ଷେତ୍ର କେରଳର ୱାଏନାଡ୍ ରିଲିଫ କ୍ୟାମ୍ପ ପରିଦର୍ଶନ କରିବେ ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳର ରିଲିଫ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ ଏକ ଟ୍ୱିଟ୍ରେ ସେ କହିଛନ୍ତି କିଛିଦିନ ପାଇଁ ସେ ତାଙ୍କ ସଂସଦୀୟ କ୍ଷେତ୍ରରେ ରହିବେ ଏବଂ ଜିଲ୍ଲା ଓ ରାଜ୍ୟ ସରକାରୀ ଅଧିକାରୀଙ୍କ ସହ କଥାବାର୍ତ୍ତା କରିବେ ଫ୍ଲୁଡ ରିଲିଫ ରେଲୱେ ବନ୍ୟା ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର କର୍ଷ୍ଣାଟକ ଏବଂ କେରଳକୁ ପଠାଯାଉଥିବା ରିଲିଫ ସାମଗ୍ରୀ ପାଇଁ ରେଳବାଇ କୌଣସି ମାଲ ଭଡା ନେବ ନାହିଁ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ମହାପ୍ରବନ୍ଧକମାନଙ୍କୁ ରାଜ୍ୟ ମଧ୍ୟରେ ଏବଂ ରାଜ୍ୟ ବାହାରକୁ ନିଶୁଳ୍କ ପରିବହନ ପାଇଁ ଅନୁମତି ପ୍ରଦାନ କରାଯିବା ସହିତ ନିଶୁଳ୍କ ରିଲିଫ ସାମଗ୍ରୀ ପରିବହନ ବ୍ୟବସ୍ଥା କରାଯାଇଛି ଏହା ଫଳରେ ସମସ୍ତ ସରକାରୀ ସଂଗଠନ ଏବଂ ଅନନ୍ୟା ସଂସ୍ଥା ବିନା ମୂଲ୍ୟରେ ବନ୍ୟା ପ୍ରଭାବିତ ରାଜ୍ୟକୁ ରିଲିଫ ସାମଗ୍ରୀ ପଠାଇପାରିବେ

ଚାଇନା ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଚୀନ ନେତୃତ୍ୱ ସହ କଥାବାର୍ତ୍ତା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଷ୍ଣ ତିନିଦିନଆ ଗସ୍ତରେ ଆଜି ବେଜିଂରେ ପହଞ୍ଚ୍ଚନ୍ତି ରାଷ୍ଟ୍ରପତି ସି କିନ୍ ପିଙ୍ଗ୍ଙ୍କର ଚଳିତବର୍ଷ ଭାରତ ଗସ୍ତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦ୍ୱିତୀୟ ବୈଠକ ସମ୍ପର୍କରେ ବ୍ୟବସ୍ଥାକୁ ଚୂଡାନ୍ତ କରିବା ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଦୁଇଦେଶ ବିଚାରବିମର୍ଶ କରିବେ

କ୍ରିକେଟ ପୋର୍ଟ ଅଫ୍ ସ୍ୱେନ୍ର କୁଇନ୍ୱ ପାର୍କ ଓଭାଲ ଷ୍ଟାଡିୟମଠାରେ ଆଜି ଭାରତ ଏବଂ ଓ୍ୱେଷ୍ଟଇଷ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ କିଛି ସମୟ ପୂର୍ବର୍ତ୍ର ଆରମ୍ଭ ହୋଇଛି ଗୟାନାଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା ଆକାଶବାଣୀ ପକ୍ଷରୁ ହିନ୍ଦି ଓ ଇଂରାଜୀ ଭାଷାରେ ଏହି ମ୍ୟାଚର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରସାରଣର ବ୍ୟବସ୍ଥା କରାଯାଇଛି